କରୋନା କଟକଣାକୁ ଦୃଷ୍କିରେ ରଖ୍ ସଂପୂକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସଂଗ୍ରାମୀମାନଙ୍ଙ ବାସଭବନକ୍ ଯାଇ ସମ୍ମାନିତ କରିବେ ବୋଲି ଜଣାପଡ଼ିଛି

କିଲ୍ଲାରେ ଦୁଇଦିନ ଧରି ସପ୍ତାହାନ୍ତ ସଟଡାଉନ ଥିବାରୁ ଆଜିଠାରୁ ଏହା ଲାଗୁ ହୋଇଛି